ପିଏମ୍ ଗୁଜରାଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନ ପାଇଁ ଗୁଜରାଟ ଗସ୍ତରେ ଯିବେ ତାଙ୍କର ଏହି ଗସ୍ତ କାଳରେ ସେ ଅନେକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ଶ୍ରୀ ମୋଦି ଅହମ୍ମଦାବାଦରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଚ୍ଚରକୁ ଉଦ୍ଘାଟନ କରିବେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ଅହମ୍ମଦାବାଦ ଅଞ୍ଚଳରେ ନିର୍ମିତ ମହିଳା ଓ ଶିଶୁ ସୁପର ସ୍କେସିଆଲିଟି ହସ୍କିଟାଲ୍ କର୍କଟ ହସ୍କିଟାଲ୍ ଚକ୍ଷୁ ଚିକିତ୍ସାଳୟ ଓ ଦନ୍ତ ଚିକିିିିିିିି ାଳୟକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ

ଭିଡ଼ିଓ କନ୍ଫରେନ୍ବିଂ ମାଧ୍ୟମରେ ଶ୍ରୀ ମୋଦି ବାନ୍ଦ୍ରା ଜାମନଗର ହମ୍ସଫର ଏକ୍ଟ୍ରେସ୍କୁ ମଧ୍ୟ ଉଦ୍ଘାଟନ କରିବେ ରାଜକୋଟ୍ କନାଲୁସ୍ ରେଳ ଲାଇନ୍ର ଦୋହରିକରଣ ପ୍ରକଳ୍ପକୁ ଶିଳାନ୍ୟାସ ମଧ୍ୟ କରିବେ

ସେଠାରେ ସେ ଏକ ଜନସମାବେଶରେ ଉଦ୍ବୋଧନ ଦେବେ ଆସନ୍ତାକାଲି ଶ୍ରୀ ମୋଦି ଗାନ୍ଧିନଗର ଜିଲ୍ଲାର ଅଦାଲଜ ସ୍ଥିତ ଅନ୍ନପୂର୍ଣ୍ଣାଧାମ ଟ୍ରଷ୍ଟ ପରିଦର୍ଶନ କରିବେ ସେଠାରେ ସେ ଶିକ୍ଷାନ ଓ ବିଦ୍ୟାର୍ଥୀ ଭବନର ଶିଳାନ୍ୟାସ କରିବା ପରେ ଜନସମାବେଶକୂ ଉଦ୍ବୋଧନ ଦେବେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ୍ଧନ୍ ପେନସନ୍ ଯୋଜନାକୁ ମଧ୍ୟ ଶ୍ରଭାରମ୍ଭ କରିବେ ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନ୍ତଆଦିଲ୍ଲୀ ଗତ ସନ୍ଧ୍ୟାରେ ଜାତୀୟ ସୁରକ୍ଷା ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସୁରକ୍ଷା ପରିଷଦର ଉପଦେଷ୍ଟା ଅଜିତ୍ ଡୋଭାଲ୍ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ବରିଷ୍ଣ ମନ୍ତ୍ରୀମାନେ ଏହି ବୈଠକରେ ଯୋଗଦେଇଥିଲେ ଆର୍ମି ଚିପ୍ ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତ୍ ଗତକାଲି ଜାମ୍ମୁ ଅଞ୍ଚଳର ସମ୍ଭା ଓ ରତ୍ନଚକ୍ ଅଞ୍ଚଳରେ ଆଗୁଆ ଘାଟିଗୁଡ଼ିକୁ ପରିଦର୍ଶନ କରିଛନ୍ତି ତାଙ୍କୁ ସେନାବହିନୀର ପ୍ରସ୍ତୁତି ସଂକ୍ରାନ୍ତରେ ଜେନେରାଲ୍ ଅଫିସର କମାଣ୍ଡିଂ ଲେପୁନାଣ୍ଟ କେନେରାଲ୍ ଜେଏସ୍ ନୈନ୍ ଅବଗତ କରାଇଛନ୍ତି ପ୍ରତିରକ୍ଷା ବିଭାଗର ପ୍ରବକ୍ତା କହିଛନ୍ତି ଆଗୁଆ ଘାଟିଗୁଡ଼ିକରେ ମୁତୟନ ଯବାନମାନଙ୍କ ସହ ମଧ୍ୟ ସେ କଥାବାର୍ତ୍ତା କରିଛନ୍ତି ଏବଂ ଶତ୍ର ପକ୍ଷର କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯବାନମାନଙ୍କର ଦକ୍ଷତାପ୍ରତି ସେ ଆସ୍ଥା ପ୍ରକଟ କରିଛନ୍ତି ଯବାନମାନଙ୍କର ଉଚ୍ଚ ମନୋବଳ ଓ ପ୍ରସ୍ତୁତିକୁ ସେ ପ୍ରଶଂସା କରିଛନ୍ତି ଇସି ଜେଆଣ୍ଡକେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା ଆଜିଠାରୁ ଦୁଇ ଦିନ ପାଇଁ ଜାନ୍ମୁ କାଶ୍କୀର ଗସ୍ତରେ ଯିବେ ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ମୂଳ ପରିସ୍ଥିତିର ସେ ଅନୁଧ୍ୟାନ କରିବେ ଶ୍ରୀ ଅରୋଡାଙ୍କ ସହ ନିର୍ବାଚନ କମିଶନର ଏକ ଟିମ୍ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ସହ ବୈଠକ କରିବେ ଏବଂ ଶ୍ରୀନଗରରେ ଆକି ରାଜନୈତିକ ଦଳଗ୍ରଡ଼ିକ ସହ ଆଲୋଚନା କରିବା ପରେ ଆସନ୍ତାକାଲି ଜାମ୍ମରେ ରାଜନୈତିକ ଦଳଗୁଡ଼ିକ ସହ ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରିବେ

ରାଜ୍ୟପାଳ ସତ୍ୟପାଲ ମଲ୍ତିକ ଗତବର୍ଷ ନଭେମ୍ବର ପହିଲାରେ ରାଜ୍ୟ ବିଧାନସଭାକୁ ଭଙ୍ଗ କରିଥିଲେ ଏବଂ ଡିସେମ୍ବର ମାସର୍ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗ୍ର ହୋଇଛି

ନଭି ମୁମ୍ଯାଇର ଡିୱାଇ ପାଟିଲ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ଜାଭଡେକର କହିଛନ୍ତି ଗତ ପାଞ୍ଚ ବର୍ଷ ଭିତରେ ଶିକ୍ଷା ମୌଳିକ ଡାଞ୍ଚା ସମ୍ପ୍ରସାରିତ ହେବା ସହ ଶିକ୍ଷା କ୍ଷେତ୍ରରେ ଅନେକ ସଂସ୍କାର ମଧ୍ୟ ହୋଇଛି

ମୋଷ୍ଟ ଆନାଉନୁମେଣ୍ଟ ଆକାଶବାଣୀର ସମ୍ଭାଦସେବା ବିଭାଗ ତାର ସାପ୍ତାହିକ ଦ୍ୱିଭାଷୀକ ପବ୍ଲିକ୍ ସ୍ୱିକ୍ କାର୍ଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଉପରେ ଏକ ଆଲୋଚନା ପ୍ରସାରଣ କରିବ

ୟୁପି କୁମ୍ଭ ମହାଶିବରାତ୍ରୀ ଉପଲକ୍ଷେ ଆଜି ପ୍ରୟାଗରାଜର କୃମ୍ୟମେଳାରେ ଶେଷ ପବିତ୍ର ବୃଡ଼ ସଂଗମରେ ପକାଯିବ କ୍ସବାସୀମାନଙ୍କର ଶେଷ ପବିତ୍ରବୃଡ଼ ଭଗବାନ ଶିବଙ୍କ ସହ ସମ୍ପର୍କ ଥିବାର ବିଶ୍ୱାସ କରାଯାଉଛି ଆଜି ଭୋର୍ଗ୍ର ଲକ୍ଷ ଲକ୍ଷ ସଂଖ୍ୟକ ଭକ୍ତ ସଂଗମରେ ବୁଡ଼ ପକାଉଛନ୍ତି

ସ୍ନାନ ସ୍ଥାନଗୁଡ଼ିକରେ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି ପଡ଼ୋଶୀ କିଲ୍ଲଗୁଡ଼ିକରୁ ଅତିରିକ୍ତ ଯବାନମାନଙ୍କୁ ମ୍ରତ୍ୟନ କରାଯାଇଛି ଏବଂ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି

ଉଚ୍ଚ ପାର୍ବତ୍ୟାଞ୍ଚଳରେ ମଧ୍ୟମରୁ ପ୍ରବଳ ବରଫ ପଡ଼ିଛି ଲାହୁଲ୍ ଓ ସ୍ୱିତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବର୍ଷା ହେଉଥିବାରୁ ହେଲିକପୂର ସେବାକୁ ବାରମ୍ଭାର ବାତିଲ କରାଯାଉଛି

କେଲଙ୍ଗରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି

ଇଣ୍ଡୋ ବେଙ୍ଗଲ ଭାରତ ଓ ବାଙ୍ଗଲାଦେଶର ସୈନ୍ୟବାହିନୀ ମଧ୍ୟରେ ଅଷ୍ଟମ ମିଳିତ ସମରାଭ୍ୟାସ ବାଙ୍ଗଳାଦେଶର ଟାଙ୍ଗାଇଲ୍ ସ୍ଥିତ ବଙ୍ଗୋ ବନ୍ଧୁ କ୍ୟାଷ୍ଟନମେଣ୍ଟ ଇଲାକାରେ ଆରମ୍ଭ ହୋଇଛି ସମ୍ପ୍ରତି ନାମକ ଏହି ମିଳିତ ସମରାଭ୍ୟାସର ଲକ୍ଷ୍ୟ ହେଲା ଦୁଇ ଦେଶର ସୈନ୍ୟବାହନୀ ମଧ୍ୟରେ ଆପୋଷ ସହଯୋଗ ଓ ବନ୍ଧୁତା ବୃଦ୍ଧି କରିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଭାରତ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ପ୍ରତିରକ୍ଷା ସହଯୋଗର ଅଂଶବିଶେଷ ଭାବେ ଏହି ସମରାଭ୍ୟାସ କରାଯାଉଛି

ବାଙ୍ଗଲାଦେଶ ସେନାବାହିନୀର ଯବାନମାନେ ଓ ସେହି ସଂଖ୍ୟକ ଭାରତୀୟ ଯବାନମାନେ ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ଏହି ସମରାଭ୍ୟାସରେ ସେମାନଙ୍କର ସନ୍ତାସବାଦ ଦମନ ପାଇଁ ବୈଷୟିକ ଦକ୍ଷତା ଦେଶଦ୍ରୋହ ଦମନ ଏବଂ ଦୁର୍ବିପାକ ପରିଚାଳନା କ୍ଷେତ୍ରରେ ପ୍ରଶାସନକୁ ସାହାଯ୍ୟ କୌଶଳ ତଥା ଜାତିସଂଘ ଶାନ୍ତିରକ୍ଷା ବାହିନୀରେ ସାମିଲ ହେବାର କାର୍ଯ୍ୟ ସମ୍ପାଦନ ବିଷୟଗୁଡ଼ିକ ପ୍ରଦର୍ଶନ କରିବେ

ପ୍ରଭାବିତ ଲୋକମାନଙ୍କୁ ସେନା ପକ୍ଷରୁ ଉଦ୍ଧାର କରାଯାଉଛି

ୱିମ୍ୟାନ୍ କ୍ରିକେଟ୍ ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ଆସାମର ଗୌହାଟୀଠାରେ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି ଟୋଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବେ

ଦିନିକିଆ ଟିମ୍ର କ୍ୟାପ୍ଟେନ୍ ମିଥାଲି ରାଜ୍ଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି ଟୋର୍ଷି ବିଶ୍ୱକପ୍ ପୂର୍ବରୁ ମିଥାଲି ରାଜ୍ ଅବସର ନେବାର ଶୁଣିବାକୁ ମିଳୁଛି ମହିଳା ଟି ଟୋର୍ଣ୍ଣି ବିଶ୍ୱକପ୍ ଆସନ୍ତାବର୍ଷ ଖେଳାଯିବ ଏବଂ ଏହି ସିରିଜ୍ରେ ଦୁଇଟି ଯାକ ଟିମ୍ର ଖେଳାଳିମାନଙ୍କୁ ମିଶ୍ରଣ କରାଯିବ